ବର୍ତମାନର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନେଟଓ୍ୱାର୍କକୁ ସଂପ୍ରସାରିତ କରାଯାଇ ସବୁ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ଖୋଲିବା ଲାଗି ଯୋଜନା କରାଯାଉଛି

କରିବାର ସରଳସୁତ୍ର ବତାଇଛନ୍ତି

ଚିଲିକାର ପ୍ରାକୃତିକ ପରିବେଶ ଯେପରି ସୁରକ୍ଷିତ ରହିବ ସେଥିନେଇ ଗୁରୁତ୍ ଦିଆଯିବାକୁ ସେମାନେ ପରାମର୍ଶ ଦେଇଛନ୍ତି

ଜନଶ୍ନଣାଣ ଅନୁଗୁଳ କିଲ୍ଲ କାର୍ଯ୍ୟାଳୟ କୋର୍ଚ ରୁମ୍ଠାରେ କିଲ୍ଲାସ୍ତରୀୟ ମିଳିତ ଜନଶୁଶାଶି ଶିବିର ଜିଲ୍ଲାପାଳ ଅନୀଲ କୁମାର ସାମଲଙ୍କ ଅଧ୍ଧକ୍ଷତାରେ ଅନୁଷ୍ଷତ ହୋଇଯାଇଛି

ଏହାର ପ୍ରଭାବରେ ରାକ୍ୟର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି